ଏହି ଦୁଇ ଧାରା ଉଛେଦ ଯୋଗୁଁ ଜାନ୍ମୁ କାଶ୍କୀରରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ଏଠାରେ ସ୍ୱାସ୍ସ୍ୟ ଶିକ୍ଷା ଓ ଭିଉିଭ୍ମିର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି

ପ୍ରଦାନ କରାଯାଇଛି

ପାରାଦୀପର୍ ଆସିଥିବା ଦୁଇକଶିଆ ମେକାନିକ୍ ଟିମ୍ ଏହାର ମରାମତି କରିବାରେ ବିଫଳ ହୋଇଛନ୍ତି

ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ୟନ କରିଛନ୍ତି

ତେବେ ସରାଡିହା ପ୍ରାଥମିକ ବିଦ୍ୟାଳୟରେ ବିଳମ୍ପିତ ରାତ୍ରୀ ପର୍ଯ୍ୟନ୍ତ ତ୍ରିରଙ୍ଙା ଉଡୁଥିବା ଦେଖିବାକୁ ମିଳିଥିଲା

ଭିଜିଲାନ୍ସ ଚଢ଼ଉ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଭିଜିଲାନ୍ୱ ହାତରେ ଧରାପଡ଼ିଛନ୍ତି

ଆଜି ବି ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି ତେବେ ଏଯାବତ୍ ଚଢ଼ଉ ବେଳେ ତାଙ୍କର କେତେ ସମ୍ମଉି ଜବତ କରାଯାଇଛି ତାହା ଜଶାପଡ଼ି ନାହିଁ

ରଣଜିତ ଗୁରୁ ରାଜ୍ୟର ଜଣେ ଦକ୍ଷ ସାମ୍ଘାଦିକ ଭାବେ ଜଣାଶ୍ରଶା

ରାଜନୈତିକ ବିଷାରଦ ଭାବେ ସେ ବିଭିନ୍ ସମୟରେ ଟିଭି ଆଲୋଚନାରେ ମଧ୍ୟ ଅଂଶଗ୍ରହଶ କରିଛନ୍ତି

ଗୁରୁତରଙ୍ଙୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ସେହିପରି କଟକର ନାନୋଳଗଡ଼ା ଛକରେ ଏକ କାର ଓ ବାଇକ୍ ମୁହାଁମୁହି ଧକ୍

ଏହି ଜିଲ୍ଲଗୁଡ଼ିକ ହେଉଛି କେନ୍ଦୁଝର ସୁନ୍ଦରଗଡ଼ ସମ୍ୟଲପୁର ଦେବଗଡ଼ ଓ ଝାରସୁଗୁଡ଼ା ତାଛଡ଼ା ଓଡ଼ିଶାର ଅନେକ ଜାଗାରେ ହାଲ୍କାର୍ ମଧ୍ୟମ ଧରଶର ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ରିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷର୍ଠ କୁହାଯାଇଛି